ପିଏମ୍ କରୋନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ଭୂତାଣୁ ସଂକ୍ରାନ୍ତରେ ସଚେତନତା ସ୍ହିଷ୍ଟି ଦିଗରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଛନ୍ତି ବିଜେପି ସଂସଦୀୟ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସାମ୍ଭାଦିକମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ଦଳର ସାଂସଦମାନଙ୍କୁ ସେମାନଙ୍କର ନିଜ ନିଜର ନିର୍ବାଚନ ମଣ୍ଡଳୀକୁ ଯାଇ କରୋନା ଭୂତାଣୁ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବାକୁ କହିଛନ୍ତି ଲୋକମାନଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଇବା ପାଇଁ ଗଣମାଧ୍ୟମର ସାହାଯ୍ୟ ନେବାକୁ ମଧ୍ୟ ସେ ସାଂସଦମାନଙ୍କୁ କହିଛନ୍ତି କରୋନା ଭୂତାଣୁର ମୁକାବିଲରେ କ'ଣ କରାଯିବା ଉଚିତ୍ ଓ କ'ଣ କରାଯିବା ଉଚିତ୍ ନୁହେଁ ସେ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାରମାନଙ୍କ ସହ ମିଶି କେନ୍ଦ୍ର ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ବୈଠକରେ ଜଣାଇଥିଲେ ହୋମ୍ ସେକ୍ରେଟେରୀ କରୋନା ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ନେପାଳ ଭୂଟାନ ବାଙ୍ଗଲାଦେଶ ଓ ମ୍ୟାମାର୍ ସୀମା ସଂଲଗ୍ନ ରାଜ୍ୟଗୁଡ଼ିକରେ କରାଯାଇଥିବା ପ୍ରସ୍ତୁତିର ଆଜି ସମୀକ୍ଷା କରିଛନ୍ତି ଶ୍ରୀ ଭାଲା ଉତ୍ତର ପ୍ରଦେଶ ଉତ୍ତରାଖଣ୍ଡ ବିହାର ପଣ୍ଢିମବଙ୍ଗ ସିକିମ୍ ଆସାମ ଅରୁଣାଚଳ ପ୍ରଦେଶ ମିଜୋରାମ ମଣିପୁର ତ୍ରିପୁରା ନାଗାଲାଣ୍ଡ ଓ ମେଘାଳୟ ଆଦି ରାଜ୍ୟର ମୁଖ୍ୟ ସଚିବ ଅତିରିକ୍ତ ମୁଖ୍ୟ ସଚିବ ଏବଂ ଅନ୍ୟ ଅଫିସରମାନଙ୍କ ସହ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ସୀମା ଅଞ୍ଚଳରେ ଡାକ୍ତରମାନେ ନିୟମିତ ଯାଞ୍ଚ କରୁଛନ୍ତି ଓ ଗ୍ରାମସଭାଗ୍ରଡ଼ିକ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବାର ସେହି ରାଜ୍ୟଗୁଡ଼ିକ ଜଣାଇଛନ୍ତି

ଆଇସିଏମ୍ଆର୍ ସିଏସ୍ଆଇଆର୍ ଓ ଡିଆର୍ଡିଓ ଭଳି ଅନ୍ୟ ସଂସ୍ଥାଗୁଡ଼ିକର ଗବେଷଣାଗାରଗ୍ରଡ଼ିକର ମଧ୍ୟ ବ୍ୟବହାର କର୍ତ୍ଥି

ସେ କହିଛନ୍ତି ଆଇସିଏମ୍ଆର୍ ପକ୍ଷରୁ ଦୁଇଟି ପୃଥକ ଦ୍ରୁତ ପରୀକ୍ଷା ଗବେଷଣାଗାର ସ୍ଥାପନ କରାଯାଇଛି

ସେଗୁଡ଼ିକ ଚଳିତ ସପ୍ତାହ ଶେଷ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିବ ସେ କହିଛନ୍ତି ଆଇସିଏମ୍ଆର୍ ଉଚ୍ଚମାନର ବେସରକାରୀ ଗବେଷଣାଗାରଗୁଡ଼ିକୁ ମଧ୍ୟ କାର୍ଯ୍ୟରେ ଲଗାଇଛି ତାହା ମଧ୍ୟରେ ନ୍ୟାସନାଲ୍ ଆକ୍ରେଡିଟେସନ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ ଏ କାଲିବ୍ରେସନ୍ ଗବେଷଣାଗାର ଅନ୍ତର୍ଭୁକ୍ତ ଡବ୍ଲ୍ୟୁଏଚ୍ଓ ଇଣ୍ଡିଆ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ଭାରତର ପଦକ୍ଷେପକୁ ପ୍ରଶଂସା କରିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଭାରତରେ ଡବ୍ଲ୍ୟଏଚ୍ଓ ପ୍ରତିନିଧି ହାଙ୍କ୍ ବକେଡମ୍ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଭାରତ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ପ୍ରଶଂସନୀୟ ସେ କହିଛନ୍ତି ଭାରତର ସବୁ କ୍ଷେତ୍ର ଏ ଦିଗରେ କାର୍ଯ୍ୟ କରୁଥିବା ଅତ୍ୟନ୍ତ ଉସାହଜନକ ଶ୍ରୀ ବକେଡମ୍ କହିଛନ୍ତି ଭାରତରେ ଯଥେଷ୍ଟ ଗବେଷଣାଗାର ରହିଛି ଓ କରୋନା ଭୂତାଣୁର ବିଭିନ୍ନ ଦିଗ ଉପରେ କାଶିବା ପାଇଁ ଗବେଷଣାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାର ହୋଇପାରିବ ଡିଓପିଟି କରୋନା ଭାଇରସ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକର ପ୍ରବେଶପଥରେ ଥର୍ମାଲ ସ୍କାନର ଲଗାଇବାକୁ ସମସ୍ତ କେନ୍ଦ୍ର ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି କର୍ମଚାରୀ ଓ ତାଲିମ ବିଭାଗ ଆଜି ଏହାର ଏକ ପରାମର୍ଶ ସ୍ୱଚୀ ଜାରି କରି କହିଛି ସମସ୍ତ ପ୍ରବେଶପଥଗୁଡ଼ିକରେ ହ୍ୟାଣ୍ଡ ସାନିଟାଜର ରଖାଯିବା ଆବଶ୍ୟକ ଯେଉଁମାନଙ୍କଠାରେ ଥଶ୍ଡା କିମ୍ବା କାଶ ଭଳି ଲକ୍ଷଣ ଦେଖିବାକୁ ମିଳିବ ସେମାନଙ୍କୁ ଅଲଗା ରହି ନିଜର ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି ବୈଠକଗୁଡ଼ିକୁ ଯେତେଦୂର ସମ୍ଭବ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରିବାକୁ କୁହାଯାଇଛି

ସମସ୍ତ ଜିମ୍ନାସିୟମ୍ କ୍ରୀଡ଼ା ସ୍ଥଳୀ ଓ କ୍ରେକ୍ଗୁଡ଼ିକୁ ବନ୍ଦ କରିବା ପାଇଁ ପରାମର୍ଶ ଜାରି କରାଯାଇଛି କାର୍ଯ୍ୟାଳୟଗୁଡ଼ିକ ମଧ୍ୟକୁ ଯେତେ କମ୍ ସଂଖ୍ୟକ ଲୋକ ଆସିପାରିବେ ତାହା ନିଣ୍ଚିତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ଅଫିସଗୁଡ଼ିକୁ ଯିବା ପାଇଁ ନିୟମିତ ପାସ୍ ପ୍ରଦାନକୁ ବାତିଲ କରାଯାଇଛି କର୍ମସ୍ଥଳୀଗୁଡ଼ିକୁ ସଫଳସ୍ତୁରା ରଖିବା ଓ ବାରମ୍ଘାର ସେଗୁଡ଼ିକୁ ପରିଷ୍କାର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ବୟସ୍କ କର୍ମଚାରୀମାନଙ୍କ ସମେତ ଯେଉଁ କର୍ମଚାରୀମାନେ ସହଜରେ ସଂକ୍ରମିତ ହେବାର ଆଶଙ୍କା କରାଯାଉଛି ଓ ଗର୍ଭବତୀ ଥିବା କର୍ମଚାରୀ ଏବଂ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ହୋଇଥିବା କର୍ମଚାରୀମାନଙ୍କୁ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବାକୁ କୁହାଯାଇଛି ଏସ୍ସି ଏମ୍ପି ଚୌହାନ ମଧ୍ୟପ୍ରଦେଶ ବିଧାନସଭାରେ କମଲନାଥ ସରକାର ତୁରନ୍ତ ଆସ୍ଥାସ୍ଟଚକ ଭୋଟ୍ ଲୋଡିବାକୁ ତାଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି କମଲନାଥ ସରକାରଙ୍କୁ ଜବାବ ମାଗିଛନ୍ତି ଆସନ୍ତାକାଲି ସୁଦ୍ଧା ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ସମୟ ଦିଆଯାଇଛି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୃଡଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି କୋର୍ଟ ରାଜ୍ୟ ସରକାର ଓ ବିଧାନସଭା ସଚିବଙ୍କ ସମେତ ଅନ୍ୟମାନଙ୍କୁ ନୋଟିସ୍ ଜାରି କରିବେ

ଇତିମଧ୍ୟରେ ବେଙ୍ଗାଲୁରୁରେ ରହିଥିବା ମଧ୍ୟପ୍ରଦେଶର ବିଧାୟକମାନେ କୌଣସି ଚାପର ବସବର୍ତ୍ତୀ ନ ହୋଇ ସ୍ୱୟଂକୃତ ଭାବେ ଇସ୍ତଫା ଦେଇଥିବାର କଣାଇଛନ୍ତି ବେଙ୍ଗାଲୁରୁଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କମଳନାଥ ସରକାର ରାଜ୍ୟର ସାମ୍ପ୍ରତିକ ସମସ୍ୟା ଗ୍ରଡ଼ିକର ସମାଧାନ କରିବାରେ ବିଫଳ ହୋଇଥିବାର ସେମାନେ ଦୋଷାରୋପ କରିଛନ୍ତି ସେହି ଏମ୍ଏଲ୍ଏମାନେ ଚଳିତ ମାସ ପ୍ରାର୍ୟରୁ ବେଙ୍ଗାଲୁରୁରେ ଏକ ବେସରକାରୀ ଆମୋଦସ୍ଥଳୀରେ ରହିଛନ୍ତି

ଏସ୍ସି ନେଭି ୱିମେନ୍ ପୁର୍ବୁଷ ଓ ମହିଳା ଅଫିସରମାନଙ୍କୁ ସମାନ ମର୍ଯ୍ୟଦା ପ୍ରଦାନ କରାଯିବା ବିଷୟ ଉଲ୍ଲ୍ଜେଖ କରି ସୁପ୍ରିମକୋର୍ଟ ନୌବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରାଯିବାକୁ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମ୍କୋର୍ଟ କହିଛନ୍ତି କେନ୍ଦ୍ର ସରକାର ଏଥିପାଇଁ ତିନି ମାସ ଭିତରେ ପଦ୍ଧତି ନିର୍ଦ୍ଧାରଣ କରିବେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ନୌବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକ୍ ବାରଣ କରିବା ଦ୍ୱାରା ସେମାନଙ୍କ ପ୍ରତି ଅନ୍ୟାୟ ହେବ ଖଶ୍ତପୀଠ କହିଛନ୍ତି ମହିଳାମାନଙ୍କ ନୌବାହିନୀରେ ପ୍ରବେଶ କରିବାର୍ ଥିବା କଟକଣାକ୍ର କେନ୍ଦ୍ର ସରକାର ପ୍ରତ୍ୟାହାର କରିନେବା ପରେ ମହିଳା ଅଫିସରମାନଙ୍କ ସ୍ଥାୟୀ କମିଶନ ପ୍ରଦାନରେ କୌଣସି ପକ୍ଷପାତ କରାଯାଇପାରିବ ନାହିଁ ଖଣ୍ଡପୀଠ ନୌବାହିନୀରେ ମହିଳା ଅଫିସରମାନଙ୍କୁ ସ୍ୱଚ୍ଚକାଳୀନ ସେବା କମିଶନ ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ କେନ୍ଦ୍ର ସରକାର କହିଥିଲେ ନୌବାହିନୀର ରୁଷ ନିର୍ମିତ ଜାହାଜଗୁଡ଼ିକରେ ଶୌଚାଳୟ ନ ଥିବାରୁ ମହିଳାମାନଙ୍କୁ ନୌବାହିନୀରେ ନିଯୁକ୍ତ କରାଯାଇ ପାରିବ ନାହିଁ